ଆବେଦନ କରିବା ସହ ଅସୁସ୍ଥତା କାରଣ ଦର୍ଶାଇ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ବ୍ୟବସ୍ରୁ କରିବା ଲାଗି ଆବେଦନ କରିଥିଲେ

ସେ କହିଛନ୍ତି ଯେ ଏହି ନିର୍ବାଚନ ତାରିଖ ସମ୍ପର୍କରେ ନିର୍ବାଚନ କମିଶନ ଘୋଷଣା କରିବେ

ଏହି ଟ୍ରେନ୍ଟି ଆନ୍ଦୁଲ ଖଡ଼ଗପୁର ବାଲେଶ୍ୱର ଭଦ୍ରକ ଭୁବନେଶ୍ୱର ଓ ଖୋର୍ବ୍ବା ରୋଡ୍ ଷ୍ଟେସନ୍ରେ ରହିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି